ଏହି କମିଟି ଆଜି ତାଙ୍କର ଶୁଶାଶୀ ମାଧ୍ଧମରେ ବିଭିନ୍ନ ସେବାୟତ ଓ ଅଶସେବାୟତଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି

ଯାହାଦ୍ୱାରା ଖାଦ୍ୟ ନିରାପତ୍ତା ସୁନିଶ୍ୱିନ୍ତ କରାଯାଇପାରିବ

ଆସନ୍ତା ସୋମବାର ହାଇକୋର୍ଟରେ ବିନୋଦଙ୍କ ପୁନଃ ଆବେଦନର ଶୁଶାଶି ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି

ାରଙ୍କ ବିରୋଧରେ ଜାମିନ୍ ବିହନୀ ଗିରଫ୍ ପରଓ୍ୱାନା ଜାରି କରାଯାଇଥିଲେ ଆକି ବିନୋଦ କୁମାର ଭିକିଲାନ୍ୱ ନିକଟରେ ଆତ୍କସମର୍ପଣ କରିବା ପରେ ତାଙ୍ଙୁ ଖୋର୍ବ୍ଧାର ସ୍ୱତନ୍ତ ଭିକିଲାନ୍ କୋର୍ଟରେ ହାଜାର କରାଯାଇଥିଲା

ବୈଠକ ପରେ ଶ୍ରୀ ମୁକିମ୍ ସାମ୍ଭାଦିକମାନଙ୍କୁ କହିଥିଲେ ଯେ ଓଡ଼ିଶାରେ ସବୁ ପ୍ରକାର ଖଣି ରହିଛି ଡିଏମ୍ଏଫ୍ ଅର୍ଥ ବିନିଯୋଗ ପାଇଁ ନୂଆ ନୂଆ ପ୍ରସ୍ତାବ ରଖାଯାଇଛି

ଓଡ଼ିଶାର ଖଣି ଉତ୍ତୋଳନ ବୃଦ୍ଧିକୁ ସେ ପ୍ରଶଂସା କରିଥିଲେ

ବିଭିନ୍ ଛାତ୍ର ସଂଗଠନ ଏବଂ ସାମାଜିକ ସଂଗଠନ ପକ୍ଷର୍ ଆକି ଏହି ଦାବିରେ ବରଗଡ଼ ସହରରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ପିତ ହୋଇଥିଲା

ସେଠାରେ ଅନୁଷ୍ଟିତ ବିକ୍ଷୋଭ ସମାବେଶରେ ବିଭିନୁ ସଂଗଠନର ନେତାମାନେ ବରଗଡ଼ରେ କେନସର ହସପିଟାଲର ଯଥାର୍ଥତା ଉପରେ କହିଥିଲେ